ଆକି ରଥ ନିର୍ମାଶ କାର୍ଯ୍ୟରେ ନିୟୋକିତ ମହାରଣା ଓ ଏଏସଆଇ କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା କରିଛନ୍ତି

ଏସ୍ଆଇଟି ବୈଠକ ଆସନ୍ତାକାଲି କଟକରେ ଏସ୍ଆଇଟିର ବେଠକ ବସିବ

ରଜ ଅବସରରେ ରାଜ୍ୟର ସମସ୍ତ ଝିଅମାନଙ୍ଙ ମହିଳା ମୋର୍ଚା ତରଫରୁ ଶୁଭେଛା ଜଣାଇବା ସହ ସେମାନଙ୍ଙ ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା

କୁମାରୀ ଝିଅମାନେ କଣେଇ ବରପିତା ଓ କନ୍ୟାପିତା ହୋଇ ବାହାଘର କରିଥାନ୍ତି ଲୌକିକ ପରମ୍ପରା ଅନୁସାରେ ପୁଅ କଣ୍ଣେଇ କନ୍ୟା ଘରକୁ ବାଣ ରୋଷଣୀ ପଟିଆରେ ବରଯାତ୍ରୀ ସାକି ଆସନ୍ତି ଠିକ୍ ସେମିତି କନ୍ୟାପକ୍ଷରୁ ବର କଶେଇକୁ ବାଟବରଶୀ କରି ବେଦୀକୁ ଆଶି କନ୍ୟା କଶେଇ ସାଙ୍ଗରେ ବାହାଘର କରି ବିଦା କରିଥାନ୍ତି

ବିଶେଷକରି ଧାମନଗର ଭଦ୍ରକରେ ପ୍ରମୁଖ ଛକମାନଙ୍କରେ ପୋଲିସ ଫୋର୍ସ ମୁତୟନ ହୋଇଛି

ମାଓବାଦୀମାନେ କିଛି ଗ୍ରାମବାସୀଙ୍କୁ ବିରୋଧ କରି ଏଭଳି ପୋଷର ଲଗାଇଥିବା ଦେଖାଯାଇଛି

ତେଶୁ ମାଓବାଦୀମାନେ ସେମାନଙ୍କୁ ଗାଁ ଛାଡିବାକୁ ଧମକ ଦେଇଥିଲା

ତେଶୁ କାହା ଅନୁମତି ନେଇ ସେମାନେ ଗାଁକୁ ଫେରିଛନ୍ତି ବୋଲି ମାଓବାଦୀମାନେ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି